ଅଗଷ୍ ମାସରେ କରୋନାର ସ୍ଥିତି ଶୀର୍ଷକୁ ଯାଇ ସ୍ଥିର ରହିବ ବୋଲି ଶ୍ରୀ ପରିଡା କହିଛନ୍ତି

ଏହି ମୋବାଇଲ ଭ୍ୟାନରେ ଡାକ୍ତର ଫାର୍ମାସିଷ ଓ ସ୍ୱାସ୍ଥ୍ୟକର୍ମୀ ଚିକିହାସେବା ଯୋଗାଇଦେବେ ଏହି ଭ୍ୟାନଗୁଡିକ ମୋବାଇଲ କ୍ଲିନିଂ ଭଳି କାମ କରିବ

ଅଭିଷେକ ସରାଫ ଅଷ୍ଟମ ସ୍ରାନରେ ଥିବାବେଳେ ସଞ୍ଞିତା ମହାପାତ୍ର ଦଶମ ସ୍ସାନରେ ରହିଛନ୍ତି

ତେବେ ଅଗଷ୍ ମାସର ଶନିବାର ଓ ରବିବାର ବସ୍ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ନପୋର୍ଟ କ୍ରଟ୍ ପକ୍ଷରୁ ସ୍ଚନା ଦିଆଯାଇଛି

ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ତାନରେ ବର୍ଷା ଲାଗି ରହିଛି